ଦେଖାଯାଇଥିଲା

ଆଜି ଶ୍ରନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାର ପ୍ରାଚୀନ କୀର୍ତିରାଜି ଓ ଐତିହ୍ୟ ବହନ କରୁଥିବା କୋଶାର୍କ ମନ୍ନିର ପ୍ରତି ବିପଦ ଦେଖାଦେଇଛି

ମାତ୍ର ଏବେ ଏହି ମନ୍ଦିର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ଧ ଦେଖାଦେଲାଣି ଗଣମାଧ୍ଧମରେ ଏହି ଖବର ପ୍ରସାରଣ କରାଯାଇଛି

ଏହା ଦ୍ୱାରା ଆଇଆଇଟି ନାଇଜର ଇଡକୋ ଖୋର୍ବ୍ଧା ଓ ଜଟଶୀ ପୌରାଞ୍ଚଳରେ ଜଳ ଯୋଗାଣ ହେବ

ଆକ୍ରମଣ କରିଥିବା ଯୁବକମାନେ ଏକ ନିର୍ଦ୍ଦିଷ୍ ଦଳର ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି

ନିଜେ ଖାରବେଳ ସ୍ୱାଇଁ ତାଙ୍କ ଉପରେ ଆକ୍ରମଣ ଭିଡ଼ିଓ ଫେସ୍ବୁକ୍ରେ ଲୋଡ଼ କରିଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ମୁଖ୍ୟମନ୍ତୀ ବୌଦ୍ଧ ଗସ୍ତ କରି ଏହି ସେତୁର ଭିତିପ୍ରସ୍ତର ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି

ଏଥ୍ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି